ହିତାଧିକାରୀଙ୍କୁ ମୋବାଇଲ ମେସେଜ୍ କରିଆରେ କେଉଁଠି ଓ କେଉଁ ସମୟରେ ଟିକା ଦିଆଯିବ ତାହା ଜଶାଇ ଦିଆଯିବ ବୋଲି ପରିବାର କଲ୍ୟାଶ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି

କରୋନା ଓଡ଼ିଶା ରାକ୍ୟରେ କରୋନା ଆକ୍ରାନ୍ଡଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି